ଭୁବନେଶ୍ୱରରୁ ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କ ବିଜେପି ପ୍ରାର୍ଥୀ କରିଛି

ସେହିଭଳି ବାଲେଶ୍ୱରରୁ ପ୍ରତାପ ଷଡ଼ଙଙୀ ଆସ୍କାରୁ ଅନିତା ପ୍ରିୟଦର୍ଶିନୀ ଓ ବ୍ରହ୍କପୁରରୁ ଭୃଗୁ ବକ୍ସିପାତ୍ରଙ୍କୁ ଲୋକସଭା ପାଇଁ ଟିକେଟ୍ ଦିଆଯାଇଛି

ରଙ୍ଗ ଦୋକାନରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି

ମଦ ଦୋକାନଗୁଡ଼ିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି

ଗତକାଲି ଅପରାହୁରେ ରେଙ୍ଗାଲି ପୋଲିସ୍ ସୂଚନା ପାଇ ଏକ ଚାଉଳ ଡିପୋରେ ଚଢ଼ଉ କରି ଚୋରା ଦେଶୀ ବନ୍ଧୁକ ସହ ଦୁଇଟି ମୋବାଇଲ୍ ଜବତ କରିଥିଲା